ଏଥିରେ ସ୍କୁଲ୍ରେ ପାଠପଢ଼ା ସହିତ ଘରେ ରହି ପାଠପଡ଼ାକୁ ଅନ୍ତର୍ଭୁକ୍ତ କରାଯାଇଛି

ଏହାସହିତ କୋଭିଡ ଯୁଦ୍ଧରେ ଆଗରେ ରହି କାର୍ଯ୍ୟ କରୁଥିବା ଯୋଦ୍ଧା ମାନଙ୍କର ମନୋବଳକୁ ଉଚ ରଖିବା ପାଇଁ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବା ପାଇଁ ମୁଖ୍ୟମନ୍ତୀ ଜିଲ୍ଲା ପର୍ଯ୍ୟବେଷକମାନଙ୍କୁ ପରାମର୍ଶ ଦେଇଛନ୍ତି

କଟକ ଏସ୍ସିବି ମେଡିକାଲ୍ କଲେଜ ପ୍ଲାଜମା ଥେରାପିର ନୋଡାଲ୍ ସେଖର ଭାବେ କାର୍ଯ୍ୟ କରିବ

ପର୍ଯ୍ୟାୟ କ୍ରମେ କେମୋ ଥେରାପି ଓ ଅନ୍ୟ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସ୍ଚନା ମିଳିଛି

ପାଣିପାଗ ଆକି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ବରଗଡ଼ ଦେବଗଡ଼ ସମ୍ୟଲପୁର ଝାରସୁଗୁଡ଼ାରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ